ଅନ୍ୟ ଜିଲ୍ଲାଗୁଡ଼ିକରେ କେବଳ ଗୋଟାଏ ଲେଖାଏଁ ବ୍ୟାଙ୍କ୍ ରହିବ

ମନ୍ତୀ ଶ୍ରୀ ନଡ୍ଯା ଆହୁରି କହିଲେ ଯେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ସରକାର ସ୍ୱାସ୍ଥ୍ୟସେବାର ବହୁବିଧ ଉନ୍ଦତି ଘଟିଥିବା ସୂଚନା ଦେବା ସାଙ୍ଗକୁ ଓଡିଶାରେ ଆଉ ଏକ ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ହେବାକୁ ପ୍ରସ୍ତାବ ରହିଛି

ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ଜିଲ୍ଲାର ଇଭିଏମ୍ ଓ ଭିଭିପାଟ୍ ଯାଞ କରାଯିବ ଜିଲ୍ଲାପାଳ ଏବଂ ରାଜନୈତିକ ଦଳ ଉପସ୍ତିତିରେ ଏହି ଯାଞ କରାଯିବ